ଏବଂ ରାକ୍ୟରେ ପାଶିପାଗରେ ପରିବର୍ତ୍ତନ

ଘନ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ ଉହବରେ ସେ ଦାୟିତ୍ୱ ଗ୍ରହଶ କରିଛନ୍ତି

ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକମାନେ ଉହାହର ସହିତ ଅପେକ୍ଷା କରିଛନ୍ତି ନୁଆଦିଲ୍ଲୀର ତଲକୋଟରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷିତ ହେବ ସମଗ୍ର ଦେଶର ଦୁଇହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଭାଗ ନେବେ

ତେବେ ଘନ କୁହୁଡି ଯୋଗୁଁ ଅନେକ ଅଞ୍ଞଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଭୁବନେଶ୍ୱର କଟକ ପୁରୀ ସମେତ ଅନେକ ସହର ଘନ କୁହୁଡି ଚାଦରରେ ଆଛାଦିତ ହୋଇଥିବା ଦେଖିବାକୁ ମିଳିଛି